ପିଏମ୍ ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହୁରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ଦିଂ ଯୋଗେ କଥାବାର୍ତ୍ତା ହେବେ ରାଷ୍ଟ୍ର ବ୍ୟାପି ଲକ୍ଡାଉନ ଜାରି ହେବା ପରଠାରୁ ଏହା ଏହି ଧରଣର ପଞ୍ଚମ ବୈଠକ ହେବ ଲକ୍ଡାଉନ କଟକଣାକୁ କୋହଳ କରିବା ପ୍ରସଙ୍ଗ ସମେତ କୋଭିଡ୍ ନାଇଣ୍ଟିନ୍ ସମ୍ପର୍କୀତ ବିଭିନ୍ନ ବିଷୟରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ଆଜିର ବୈଠକରେ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ କେତେକ ନୀତିରେ କୋହଳ କରାଯିବାର ସମ୍ଭାବନା ରହିଛି ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ଆମ ସମ୍ଭାଦଦାତା ଜଣାଇଛନ୍ତି ତୂତୀୟ ପର୍ଯ୍ୟାୟ ଲକଡାଉନର ଶେଷ ପର୍ଯ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯିବା ସହିତ ଆଗକ୍ର କୋଭିଡ୍ ନାଇଷ୍ଟିନ୍ର ମ୍ରକାବିଲା ପାଇଁ ଖସଡ଼ା ପ୍ରସ୍ତତ କରିବା ଦିଗରେ ଏହି ବୈଠକରେ ନିଷ୍କଭି ନିଆଯିବାର ସମ୍ଭାବନା ଅଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟାକ୍ର ନେଇ ଏହି ବୈଠକରେ ଆଲୋଚନା ହେବାର ମଧ୍ୟ ସମ୍ଭାବନା ରହିଛି କ୍ୟାବିନେଟ୍ ସେକ୍ରେଟେରୀ ମିଟିଂ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି ବନ୍ଦେ ଭାରତ ଯୋଜନା ଅଧୀନରେ ଦେଶ ବାହାରୁ ଭାରତୀୟମାନଙ୍କ ପ୍ରତ୍ୟାବର୍ତ୍ତନରେ ସହଯୋଗ କରିବା ପାଇଁ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି

ଆହୁରି ଅଧିକ ଶ୍ରମିକ ସେଶାଲ୍ ଟ୍ରେନ୍ ଚଳାଇବା ଦିଗରେ ରେଳବାଇକୁ ସହଯୋଗ କରିବା ପାଇଁ ସେ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରିଛନ୍ତି ଡାକ୍ତର ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଗମନାଗମନ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କରୋନା ଯୋଦ୍ଧାମାନଙ୍କ ସୁରକ୍ଷାରେ ଯେପରି ବାଧା ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କ୍ୟାବିନେଟ୍ ସଚିବ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟ ମୁଖ୍ୟ ସଚିବମାନେ ନିଜ ନିଜ ରାଜ୍ୟର କୋଭିଡ୍ ନାଇଷ୍ଟିନ୍ ସ୍ଥିତି ସମ୍ପର୍କରେ ମୁଖ୍ୟ ସଚିବଙ୍କୁ ସୂଚନା ଦେବା ସହିତ ଏହି ରୋଗରୁ ମୁକ୍ତି ସହିତ ବ୍ୟବସ୍ଥିତ ଢଙ୍ଗରେ ଆର୍ଥିକ କାର୍ଯ୍ୟକଳାପ ବୁଦ୍ଧି କରିବାର ଆବଶ୍ୟକତା ଉପରେ ଗ୍ୱରତ୍ୱାରୋପ କରିଥିଲେ

ଏହି ଟ୍ରେନ୍ଗୁଡ଼ିକ ସ୍ୱତନ୍ତ୍ର ଟ୍ରେନ୍ ଭାବେ ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରଗଡ଼ ଅଗରତାଲା ହାଓ୍ୱଡ଼ା ପାଟଣା ବିଳାସପୁର ରାଞ୍ଚ ଭୁବନେଶ୍ୱର ସିକନ୍ଦରାବାଦ ବେଙ୍ଗାଲୁରୁ ଚେନ୍ନାଇ ତିରୁଭନ୍ତପୁରମ୍ ମଡଗାଓଁ କେନ୍ଦ୍ରୀୟ ମୁମ୍ୟାଇ ଅହମ୍ମଦାବାଦ ଏବଂ ଜାମ୍ମୁ ତାର୍ତ୍ତି ଆଦି ସ୍ଥାନକୁ ସଂଯୋଗ କରିବ

ତେବେ ରେଳଷ୍ଟେସନ୍ରେ ଥିବା ବୁକିଂ କାଉଣ୍ଟରଗୁଡ଼ିକ ବନ୍ଦ ରହିବା ସହିତ କେବଳ କନଫର୍ମ ଟିକେଟ୍ ପାଇଥିବା ଯାତ୍ରୀଙ୍କୁ ଷ୍ଟେସନ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ସହିତ ସେମାନଙ୍କର ସ୍କ୍ରିନିଂ କରାଯିବ କେବଳ କୋଭିଡ୍ ନାଇଷ୍ଟିନ୍ ଲକ୍ଷଣ ନଥିବା ଯାତ୍ରୀମାନଙ୍କୁ ଟ୍ରେନ୍ରେ ଯାତ୍ରା କରିବାକୁ ଅନୁମତି ମିଳିବ ରେଲଓ୍ପେ ସ୍କେଶାଲ୍ ଟ୍ରେନ୍ ରେଳବାଇମନ୍ତ୍ରୀ ପିୟୁଷ ଗୋଏଲ୍ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇଦେବା ପାଇଁ ଅନୁମତି ପ୍ରଦାନ କରିବାକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ଏହାଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କୁ ତିନି ଚାରିଦିନ ମଧ୍ୟରେ ନିଜନିଜର ରାଜ୍ୟକୁ ଫେରାଇଦେବା ପାଇଁ ଭାରତୀୟ ରେଳବାଇ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି

ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ତୀର୍ଥଯାତ୍ରୀ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କ ସେମାନଙ୍କ ନିଜ ନିକ ରାଜ୍ୟକୁ ପଠାଇବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପଭି ପରେ ରେଳବାଇ ପକ୍ଷର୍ ଏହି ପଦକ୍ଷେପ ଆରମ୍ଭ କରାଯାଇଛି ଏହିସବୁ ଟ୍ରେନ୍ ଯୋଗେ ପ୍ରବାସୀ ଶ୍ରମିକମାନେ ଆନ୍ଧ୍ରପ୍ରଦେଶ ବିହାର ଉତ୍ତରପ୍ରଦେଶ ହିମାଚଳ ପ୍ରଦେଶ ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ଓ ପଣ୍ଢିମବଙ୍ଗ ଆଦି ନିଜ ନିଜ ରାଜ୍ୟକୁ ଫେରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍ ଘୋଷଣା ହେବା ପରଠାରୁ ଭାରତୀୟ ରେଳବାଇ ନିରନ୍ତର ଭାବେ ନିଜକୁ ରାଷ୍ଟ୍ରର ପ୍ରକୃତ କ୍ରୀବନରେଖା ଭାବେ ପ୍ରମାଣିତ କରିଚାଲିଛି ତେବେ ରେଳବାଇ ସାଧାରଣ ନାଗରିକଙ୍କ ଯାତ୍ରା ସ୍ୱବିଧା ଯୋଗାଇବା ବନ୍ଦ କରିଥିବା ବେଳେ ଅଟକି ରହିଥିବା ଶ୍ରମିକମାନଙ୍କୁ ନିଜ ନିଜ ଅଞ୍ଚଳକୁ ଫେରାଇ ଆଶିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ଅନ୍ୟପକ୍ଷରେ ଶ୍ରମିକ ସେଶାଲ୍ ଟ୍ରେନ୍ ଯୋଗେ ଚେନ୍ନାଇରୁ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି

ଚେନ୍ନାଇ ବିମାନ ବନ୍ଦରରେ ସ୍ପାସ୍ଥ୍ୟ କର୍ମଚାରୀଙ୍କୁ ମୁତ୍ୟନ କରାଯାଇଛି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

ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟ ସରକାର ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ସହିତ ସେମାନଙ୍କ ଗ୍ରାମ ନିକଟରେ କାମଧନ୍ଦା ଯୋଗାଇ ଦେବାର ବ୍ୟବସ୍ଥା କର୍ଛନ୍ତି

ସରକାରୀ ସୂତ୍ରରୁ କୁହାଯାଇଛି ଯେ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯାଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ଅଧାରୁ ଅଧିକ ସଂକ୍ରମିତ କେବଳ ମସ୍କୋରେ ଚିହ୍ନଟ କରାଯାଇଛି ମସ୍କୋକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି

ବିଜ୍ଞାନ ଓ ବୈଷୟିକ ଜ୍ଞାନ ଦ୍ୱାରା ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜିର ଦିବସ ପାଳନ କରାଯାଉଛି ମନ୍ତ୍ରଶାଳୟ କହିଛି ପ୍ରତ୍ୟେକ ବର୍ଷ ଆଜିର ଦିନରେ ବିଭିନ୍ନ ସଫଳତମ ଶିଳ୍ପବିଜ୍ଞାନ ସମ୍ୟନ୍ଧୀୟ ଅଭିନବୀକରଣକୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ